ସେଗ୍ରଡ଼ିକ ମଧ୍ୟରେ ମହାରାଷ୍ଟ୍ର ପଞ୍ଜାବ କର୍ଷ୍ଣାଟକ ଗୁଜରାତ ଓ ତାମିଲ୍ନାଡୁ ରହିଛି

ପିଏମ୍ କୋବିଡ୍ ଦେଶରେ ଦ୍ୱିତୀୟ କୋବିଡ୍ ସଂକ୍ରମଣ ବ୍ୟାପିବାକୁ ରୋକିବାପାଇଁ ଦ୍ରତ ପଦକ୍ଷେପ ଗ୍ରହଣ ସକାଶେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି କିଛି ରାଜ୍ୟରେ ପୁନବାର କୋବିଡ୍ ସଂକ୍ରମଣ ବ୍ୟାପୁଥିବା ଯୋଗୁଁ ଏହା ସମଗ୍ର ଦେଶକୁ ବ୍ୟାପିବା ପୂର୍ବରୁ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ସେ ସତର୍କ କରାଇଛନ୍ତି ଗତକାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କୋବିଡ୍ ନାଇଷ୍ଟିନ୍ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ମଧ୍ୟପ୍ରଦେଶ ଓ ପଞ୍ଜାବରେ ପୁନର୍ବାର ସଂକ୍ରମଣ ବୃଦ୍ଧି ପାଉଥିବାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି

ଛୋଟ ଛୋଟ କଣ୍ଟେନ୍ମେଣ୍ଟ ଜୋନ୍ ସ୍ଥାପନ କରାଯିବା ପ୍ରତି ଗୁରୁତ୍ୱାରୋପ କରି ସେ କହିଛନ୍ତି ନମୁନା ପରୀକ୍ଷା ସଂକ୍ରମିତମାନଙ୍କ ଚିହ୍ନଟ ଓ ଚିକିତ୍ସା ନୀତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ ସେ କହିଛନ୍ତି ପ୍ରତ୍ୟେକ ସଂକ୍ରମିତ ବ୍ୟକ୍ତିଙ୍କୁ ଯେଭଳି ଚିହ୍ନଟ କରାଯାଇପାରିବ ତାହା ନିଣ୍ଢିତ କରିବାକୁ ହେବ ଓ ସେମାନଙ୍କ ସଂସ୍ୱର୍ଶରେ ଆସୁଥିବା ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କର ଚିକିତ୍ସା ଆରମ୍ଭ କରିବାକୁ ହେବ

ମନ୍ତ୍ରୀ କହିଛନ୍ତି ରସାୟନ ଓ ପେଟ୍ରୋ ରସାୟନ ଶିଳ୍ପରେ ଘଟିଥିବା ଅଭିବୃଦ୍ଧି ପ୍ରଧାନମନ୍ତ୍ରୀଙ୍କ ଆତୁନିର୍ଭର ଭାରତ ବିଜନ୍କୃ ସହାଯ୍ୟ କରିବ

ଏଗୁଡ଼ିକୁ ବିଭିନ୍ନ କ୍ଷେତ୍ରରେ ଆରମ୍ଭ କରାଯାଇଛି ଏଥିରୁ ରସାୟନ କ୍ଷେତ୍ର ପ୍ରତ୍ୟକ୍ଷରେ କିମ୍ବା ପରୋକ୍ଷରେ ଲାଭାନ୍ୱିତ ହେବ

ରସାୟନ ଓ ପେଟ୍ରୋ ରସାୟନ କ୍ଷେତ୍ର ସଚିବ ଯୋଗେନ୍ଦ୍ର ତ୍ରିପାଠୀ କହିଛନ୍ତି ଭାରତ ବିଶ୍ୱରେ ଏକ ଦ୍ରତବିକାଶକାରୀ ଅର୍ଥନୀତି ଭାବେ ନିଜର ସ୍ଥିତି ମଜବୁତ୍ କର୍ ଛି

ଏଗୁଡ଼ିକୁ ସରକାରୀ ବେସରକାରୀ ଭାଗିଦାରୀରେ ସ୍ଥାପନ କରାଯିବ ଏଗୁଡ଼ିକ ମଧ୍ୟରେ ରେସ୍ତୋଁରା ଫୁଡ୍କୋର୍ଟ ଢାବା ପେଟ୍ରୋଲ୍ ପମ୍ପ୍ ଛୋଟ ଛୋଟ ମରାମତି ଦୋକାନ କ୍ଲିନିକ୍ ଯାତ୍ରୀମାନଙ୍କ ପାଇଁ ଆଶ୍ରୟସ୍ଥଳୀ ଡ୍ରାଇଭର୍ମାନଙ୍କ ପାଇଁ ବିଶ୍ରାମ ଗୃହ ଓ ଇଲେକ୍ଟ୍ରିକ୍ ଚାର୍ଜିଙ୍ଗ୍ ଷ୍ଟେସନ୍ ପ୍ରଭୃତି ଅନ୍ତର୍ଭୁକ୍ତ ଟ୍ୱିଟ୍ କରି ଶ୍ରୀ ଗଡ଼କରୀ କହିଛନ୍ତି ଏହା ଅନେକ ଲୋକଙ୍କୁ କାମଧନ୍ଦା ଯୋଗାଇବା ସହ ଟ୍ରକ୍ ଚାଳକମାନଙ୍କର ଯାତ୍ରାକୁ ଆରାମଦାୟକ କରିପାରିବ ଜେକେ ସ୍କିଲ୍ ପଲିସି ଜାମ୍ମୁ କାଶ୍ମୀରର ଯୁବକମାନଙ୍କୁ ନିଯୁକ୍ତି ପାଇବାପାଇଁ ପ୍ରସ୍ତୁତ କରିବା ଓ ସେମାନଙ୍କ ଲାଗି ଉଦ୍ୟୋଗ ସ୍ଥାପନ ସକାଶେ ସୁଯୋଗ ସ୍ପଷ୍ଟି କରିବା ଲକ୍ଷ୍ୟରେ ଏକ ଦକ୍ଷତା ବୃଦ୍ଧି ଯୋଜନା ପ୍ରସ୍ତୁତ କରାଯାଉଛି ଏହା ଶିଳ୍ପକ୍ଷେତ୍ରର ଆବଶ୍ୟକତା ପୂରଣ କରିବା ସହିତ ଶ୍ରମ ବଜାରର ଚାହିଦା ଓ ଯୋଗାଣ ମଧ୍ୟରେ ସନ୍ତୁଳନତାକୁ ନିଶ୍ଚିତ କରିବ ଏହା ଅଧୀନରେ ମୂଳ୍ତରରେ ସୂଚନା ପ୍ରଦାନ ଭଳି କାର୍ଯ୍ୟକ୍ରମମାନ ଆରମ୍ଭ କରାଯିବ ଜାମ୍ମୁ ଓ କାଶ୍ମୀରର ପ୍ରତ୍ୟେକ ଜିଲ୍ଲାରେ ଯୁବାମାନଙ୍କର ଭବିଷ୍ୟତ ସମ୍ଭନ୍ଧୀୟ ସର୍ବେକ୍ଷଣମାନ କରାଯିବ ଏଥିରୁ ସେମାନଙ୍କର ଯେଉଁ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରିବାର ଦକ୍ଷତା ଓ ଆଗ୍ରହ ଥିବ ସେ ବିଷୟରେ ଜଣାପଡ଼ିବ ଏହାକୁ ଭିତ୍ତିକରି ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗମାନ ସୃଷ୍ଟି କରାଯାଇପାରିବ ତାଛଡ଼ା ଜାନ୍ମୁ କାଶ୍ମୀରର ଯୁବାମାନେ ବାହାର ରାଜ୍ୟକୁ ଯାଇ ନିଜ ନିଜର ଦକ୍ଷତା ଅନୁସାରେ କାର୍ଯ୍ୟ କରିପାରିବେ